ଆଜି ଫାଇନାଲ୍ରେ ଭାରତୀୟ ପୁରୁଷ ଦଳ ନିଉଜିଲ୍ୟାଣ୍ଡକୁ ଭେଟୁଥିବାବେଳେ ମହିଳା ଦଳର ଜାପାନ ସହିତ ମୁକାବିଲା ହେବ ଜେକେ ସିଚୁଏସନ୍ ଜାମ୍ମୁ କାଶ୍ମୀରରେ ବିଶେଷକରି କଟକଣା ହଟାଇ ନିଆଯାଇଥିବା ଅଞ୍ଚଳଗୁଡ଼ିକରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଗକାଲି ଶ୍ରୀନଗରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଜାନ୍ପୁ କାଶ୍ମୀର ସରକାରଙ୍କ ମୁଖପାତ୍ର ରୋହିତ କନ୍ସାଲ କହିଛନ୍ତି ଯେ ଉପତ୍ୟକାର ସମସ୍ତ ପ୍ରାଥମିକ ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଭଲ ରହିଛି ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ଓ ଅଭିଭାବକମାନଙ୍କର ଅନୁରୋଧ ପରେ ପ୍ରାଥମିକ ସ୍କୁଲ୍ ପୁନଃ ଖୋଲାଯାଇଥିବା ଅଞ୍ଚଳଗୁଡ଼ିକରେ ମାଧ୍ୟମିକ ସ୍କୁଲ୍ଗୁଡ଼ିକ ଆକ୍ରିଠାରୁ ଖୋଲାଯିବାକୁ ନିଷ୍ପଭି ନିଆଯାଇଥିବା ଶ୍ରୀ କନ୍ସାଲ କହିଛନ୍ତି

ୟୁଏସ୍ ଜେକେ ଜାମ୍ମୁ କାଶ୍ମୀରର ସାଂପ୍ରତିକ ଘଟଣା ପ୍ରବାହ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଭାରତର ଆଭିମୁଖ୍ୟକୁ ଆମେରିକା ପ୍ରଶଂସା କରିଛି ଆମେରିକାର ପ୍ରତିରକ୍ଷାମନ୍ତ୍ରୀ ଡକୁର ମାର୍କ ଟି ଏସ୍ପର୍ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ବେଳେ ଏହା କହିଛନ୍ତି

ଭାରତକୁ ପ୍ରଭାବିତ କରୁଥିବା ସୀମାପାର ଆତଙ୍କବାଦ ପ୍ରସଙ୍ଗ ଉତ୍ଥାପନ କରିବା ସହିତ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଆମେରିକାର ସମର୍ଥନକୁ ଶ୍ରୀ ସିଂ ପ୍ରଶଂସା କରିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଯେକୌଣସି ସମସ୍ୟାକୁ ଦ୍ୱିପକ୍ଷୀୟ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରାଯିବା ନେଇ ଡକ୍କର ଏସ୍ପର୍ ଆଶା ପ୍ରକାଶ କରିଛନ୍ତି ଆର୍ମି କମାଣ୍ଡର ନର୍ଦ୍ଦନ କମାଣ୍ଡର ଜେନେରାଲ୍ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଲେପୂନାଣ୍ଟ ଜେନେରାଲ୍ ରଶବୀର ସିଂ ଓ ଚୀନାର୍ କର୍ପସ୍ କମାଣ୍ଡର ଲେପୁନାଣ୍ଟ ଜେନେରାଲ୍ କେଜେଏସ୍ଧୀଲନ ଗତକାଲି କାଶ୍ମୀର ଉପତ୍ୟକାରେ ମୁତୟନ ଥିବା ଭାରତୀୟ ସେନା ବାହିନୀ ପରିଦର୍ଶନ କରିବା ସହିତ ସେଠାକାର ସାଂପ୍ରତିକ ପରିସ୍ଥିତି ସମୀକ୍ଷା କରିଥିଲେ ଜାମ୍ଗୁ କାଶ୍ମୀରର ବର୍ତ୍ତମାନର ପରିସ୍ଥିତି ଏବଂ ସନ୍ତ୍ରାସବାଦୀ ଓ ଅନୁପ୍ରବେଶକାରୀଙ୍କ ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଆର୍ମି କମାଣ୍ଡରଙ୍କୁ ଅବଗତ କରାଯାଇଛି ନିୟନ୍ତ୍ରଣରେଖା ଅଞ୍ଚଳରେ ନିରବଚ୍ଛିନ୍ନ ସୁରକ୍ଷା ପ୍ରହରା ଏବଂ ଶତ୍ରୁର ଚକ୍ରାନ୍ତକୁ ପଣ୍ଡ କରିବା ପାଇଁ ସେନାବାହିନୀର ଆପ୍ରାଣ ପ୍ରଚେଷ୍ଟାକୁ ଜେନେରାଲ୍ ସିଂ ପ୍ରଶଂସା କରିଛନ୍ତି ଯେକୌଣସି ନିରାପତ୍ତା ଆହ୍ପାନର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସକାଶେ ସେ ସେନାବାହିନୀକୁ ନିର୍ଦ୍ଦେଶ ଦେବା ସହ ନିରାପତ୍ତା ବାହିନୀମାନଙ୍କ ମଧ୍ୟରେ ଉଦାହରଣଯୋଗ୍ୟ ସମନ୍ଧୟର ସେ ପ୍ରଶଂସା କରିଛନ୍ତି ପିଏମ୍ ମୋଦି ୟୁକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ଲଣ୍ଡନସ୍ଥିତ ଭାରରତୀୟ ମିଶନ ବାହାରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଭାରତୀୟ ସଂପ୍ରଦାୟଙ୍କ ଉପରେ ଘଟିଥିବା ହିଂସାକାଣ୍ଡ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃଭି ଅନୁଯାୟୀ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ହିଂସାକାଣ୍ଡ ମାଧ୍ୟମରେ ସେମାନଙ୍କର ଉଦ୍ଦେଶ୍ୟ ସାଧନ କରିବାର ଚକ୍ରାନ୍ତ ସଫପର୍କରେ ଶ୍ରୀ ମୋଦି ଜନ୍ସନ୍ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିବୃତ୍ତିରେ ଆହୁରି କୁହାଯାଇଛି ପ୍ରଧାନମନ୍ତ୍ରୀ ଜନ୍ସନ୍ ଏହି ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ଭାରତୀୟ ଉଚ୍ଚାୟୁକ୍ତ ଏହାର ଅଧିକାରୀ ଓ କର୍ମଚାରୀ ଏବଂ ପରିଦର୍ଶକମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରତି ଦେଇଛନ୍ତି କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦର୍ଶାଇଥିଲେ ଯେ ସନ୍ତାସବାଦ ଭାରତ ଓ ୟୁରୋପ ସମେତ ସମଗ୍ର ବିଶ୍ୱକୁ କବଳିତ କରି ଚାଲିଛି ଉଗ୍ରବାଦ ହିଂସା ଓ ଅସହିଷ୍ଣୁତା ଦ୍ୱାରା ସୃଷ୍ଟି ହେଉଥିବା ବିପଦର ମୁକାବିଲା ଦିଗରେ ଫଳପ୍ରଦ ପଦକ୍ଷେପର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ମୋଦି ଶ୍ରୀ କନ୍ସନ୍ଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଥିବା ସଂପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ତାଙ୍କର ଆଗ୍ରହକୁ ସେ ଜନ୍ସନ୍ଙ୍କ ନିକଟରେ ପ୍ରକାଶ କରିଥିଲେ ଦ୍ୱିତୀୟଥର ପାଇଁ ବିପୁଳ ଭୋଟ୍ରେ କ୍ଷମତାକୁ ଆସିଥିବାରୁ ଶ୍ରୀ ଜନ୍ସନ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚକ୍ଷମତା ସଂପନ୍ନ କମିଟି ଫନି ଦ୍ୱାରା କ୍ଷୟକ୍ଷତିର ଭରଣା ପାଇଁ ଏହି ଅର୍ଥ ମଂଜୁର କରିଛି ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଡି ଏନ୍ଡିଆର୍ଏଫ୍ରୁ ଏହି ଅର୍ଥ ଯୋଗାଇ ଦିଆଯିବ ରାଜ୍ୟର ଶାସକ ବିଜୁ ଜନତା ଦଳ ଏହି ପାଣ୍ଠି ଯୋଗାଣ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଫନି ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟରେ ଏହାର ବିନିଯୋଗ କରାଯିବ ବୋଲି କହିଛି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ରାଜ୍ୟକୁ ଏହି ଅତିରିକ୍ତ ସହାୟତା ରାଶି ଯୋଗାଇଦେଇଥିବା ଯୋଗୁଁ ଧନ୍ୟବାଦ ଜଣାଇଛନ୍ତି

ସିବିଆଇ ଚିଦାମ୍ବରମ୍ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ଘରମ୍ ସନ୍ଧ୍ୟା ତମାମ ନିରୁଦ୍ଦିଷ୍ଟ ରହିବା ପରେ ଦୁଇଘଣ୍ଟା ମଧ୍ୟରେ ସିବିଆଇ ନିକଟରେ ହାଜର ହେବା ପାଇଁ ତାଙ୍କୁ ଗତ ରାତିରେ ନିର୍ଦ୍ଦେଶ ଦିଆଯାଇଛି ସିବିଆଇର ଅଧିକାରୀମାନେ ଶ୍ରୀ ଚିଦାୟରମ୍ଙ୍କ ଜୋରବାଗ୍ ବାସଭବନରେ ପହଞ୍ଚିଲାବେଳକୁ ସେ ସେଠାରେ ଅନୁପସ୍ଥିତ ଥିଲେ

ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଆଇଏନ୍ଏକ୍ସ ମିଡ଼ିଆ ମାମଲାର ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବାରୁ ସୁରକ୍ଷା ପ୍ରଦାନ ପାଇଁ ଚିଦାୟରମ୍ କରିଥିବା ଆଗୁଆ କାମିନ ଆବେଦନକୁ ଖାରଜ କରିଦେଇଥିଲେ

ଜାବଡେକର ଏମ୍ସ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଗତକାଲି ନ୍ତଆଦିଲ୍ଲୀସ୍ଥିତ ଏମ୍ବ ଯାଇ ସେଠାରେ ଚିକିହାଧୀନ ବିଜେପିର ବରିଷ୍ଣ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଅନୁଧ୍ୟାନ କରିଛନ୍ତି

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚନ୍ଦ୍ର ଅଭିଯାନ ସକାଶେ ଏହା ଇସ୍ରୋର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରିକିଜୁ ଏଆଇସିଟିଇ କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜ୍ଜୁ କହିଛନ୍ତି ଯେ ଦେଶରେ ମାଲଖମ୍ୟ ଭଳି ପାରମ୍ପରିକ କ୍ରୀଡ଼ାର ପ୍ରୋସାହନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ଅମରାବତୀରେ ତୀର ଚାଳନା କ୍ରୀଡ଼ାର ବିକାଶ ପାଇଁ ଏକ ତୀରଚାଳନା ପ୍ରତିଷ୍ଠାନ ଖୋଲିବା ସକାଶେ ପାର୍ଷି ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି ଗତକାଲି ମହାରାଷ୍ଟ୍ରର ଅମରାବତୀଠାରେ ଶ୍ରୀ ହନୁମାନ ବ୍ୟାୟାମ ପ୍ରସାରକ ମଣ୍ଡଳ ପରିସରରେ ଅଖିଳ ଭାରତ ପ୍ରଯୁକ୍ତି ଭିତ୍ତିକ ଶିକ୍ଷା ପରିଷଦ ଏଆଇସିଟିଇ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ମରେ ସେ ଉଦ୍ବୋଧନ ଦେଇଥିଲେ ଶୀ ରିଜିଜ୍ଜୁ କହିଛନ୍ତି ଛାତ୍ରଛାତ୍ରୀମାନଙ୍କୁ ପାଠର ଅତ୍ୟଧିକ ଚାପରୁ ମୁକ୍ତ କରି ସେମାନଙ୍କୁ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉହାହିତ କରାଯିବା ଆବଶ୍ୟକ ଯାହାଫଳରେ ସେମାନେ ଏକ ଉଜ୍ଜଳ ଭବିଷ୍ୟତ ହାସଲ କରିପାରିବେ ହକି ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଟୋକିଓଠାରେ ଆୟୋଜିତ ଅଲମ୍ପିକ୍ ଟେଷ୍ଟ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି

ଗତକାଲିର ମ୍ୟାଚ୍ରେ ମନଦୀପ ସିଂହ ହାଟ୍ରିକ୍ ଅର୍ଜନ କରିଥିଲାବେଳେ ନୀଳକାନ୍ତ ଶର୍ମା ନିଲମ ସଂଦୀପ ଏବଂ ଗୁର୍ଜାନ୍ତ ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ଏହି ବିଜୟ ସହିତ ପଏଶ୍ଚ ତାଲିକାରେ ଭାରତୀୟ ପୁରୁଷ ଦଳ ନିଉଜିଲାଣ୍ଡ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଆଜି ଭାରତ ଓ ନିଉଜିଲାଣ୍ଡ ମଧ୍ୟରେ ଫାଇନାଲ୍ ମୁକାବିଲା ହେବ

ଅନ୍ୟପକ୍ଷରେ ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି ଆଜି ମଧ୍ୟ ଭାରତ ମହିଳା ହକି ଦଳ ଓ ଜାପାନ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ

ଏହି ବିଜୟ ସହିତ ସେ ପ୍ରି କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି